ଶ୍ରୀ ଚୋକ୍ସିଙ୍କୁ ପ୍ରତ୍ୟର୍ପଣ କରିବାପାଇଁ ଆଣ୍ଟିଗୁଏ ସରକାରଙ୍କୁ ପ୍ରୋହାହିତ କରିବା ସକାଶେ କିଛିଦିନ ପୂର୍ବେ ଭାରତରୁ ଏକ ଟିମ୍ ସେଠାକୁ ପଠାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ମେହୁଲ ଚୋକ୍ସି ଆଣ୍ଟିଗୁଏରେ ଥିବାର ଜାଣିବା ପରେ ତାଙ୍କୁ ଅଟକ ରଖିବା ପାଇଁ ଭାରତ ଆଗରୁ ଆଣ୍ଟିଗୁଏ ଓ ବାର୍ବୁଡାକୁ ଅନୁରୋଧ କରିଥିଲା

ମ୍ବଗଲସରାଇ ଷ୍ଟେସନ୍ ଉତ୍ତର ପ୍ରଦେଶର ମୁଗଲସରାଇ ଷ୍ଟେସନ୍କୁ ଦୀନ୍ ଦୟାଲ୍ ଉପାଧ୍ୟାୟ ରେଳ ଷ୍ଟେସନ୍ ନାମରେ ପୁନଃ ନାମକରଣ କରାଯାଇଛି ବିକେପି ସଭାପତି ଅମିତ୍ ଶାହା ଉତ୍ତର ପ୍ରଦେଶ ମ୍ରଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରେଳମନ୍ତ୍ରୀ ପିୟୁଷ ଗୋୟଲ ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ମନୋକ ସିହ୍ରା ପ୍ରମୁଖ ଆଳି ଏହି ନୂତନ ରେଳ ଷ୍ଟେସନ୍ର ଉଦ୍ଘାଟନ କରିଛନ୍ତି ସେମାନେ ପତାକା ଦେଖାଇ ମହିଳାମାନଙ୍କଦ୍ୱାରା ପରିଚାଳିତ ଏକ ମାଲବାହୀ ରେଳଗାଡ଼ି ସହ ଏକ ଯାତ୍ରିବାହୀ ଟ୍ରେନ୍ ମଧ୍ୟ ଶୁଭାରମ୍ଭ କରିଛନ୍ତି ଦେଶରେ ପ୍ରଥମ ଥରପାଇଁ ମହିଳାମାନଙ୍କଦ୍ୱାରା ଏକ ମାଲ୍ବାହୀ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି ବୋଲି ରେଳବାଇର ଜନୈକ ଅଧିକାରୀ କହିଛନ୍ତି

ଶକ୍ତି ନିରାପତ୍ତା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ର ସମେତ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଅତ୍ୟାଧୁନିକ ଗବେଷଣାପାଇଁ ଲକ୍ଷ୍ୟ ରଖାଯାଇଛି

ଅନ୍ତର୍ଜାତୀୟ ବ୍ଲକ୍ଚେନ୍ ସମ୍ମିଳନୀକୁ ଗୋଆ ସ୍ଚଚନା ଓ ପ୍ରଯ୍ରକ୍ତିବିଦ୍ୟା ବିଭାଗ ନୀତି ଆୟୋଗ ଏବଂ ଅନ୍ୟମାନଙ୍କର ମିଳିତ ସହଯୋଗରେ ଆୟୋଜନ କରାଯାଇଛି ଅଧିବେଶନ ସମୟରେ ଶ୍ରୀ ଖାଉନ୍ତେ କହିଛନ୍ତି ବ୍ଲକ୍ଚେନ୍ ଜ୍ଞାନକୌଶଳ ଉତ୍ତମ ପ୍ରଶାସନ ପାଇଁ ଏକ ବଡ଼ଧରଣର ମାଧ୍ୟମ ହୋଇପାରିବ ସେ ପ୍ରଶି କହିଛନ୍ତି ଏକ ଛୋଟ ରାଜ୍ୟ ଭାବେ ଗୋଆର ଏହି ବ୍ଲକ୍ଚେନ୍ ଜ୍ଞାନକୌଶଳ କାର୍ଯ୍ୟକାରୀ କରିବାପାଇଁ ଭାରତର ଏକ ଆଦର୍ଶସ୍ଥଳୀ ଭାବେ ଉଭାହେବ ଏହି ଅବସରରେ ଶିଳ୍ପପତି ସରକାରୀ ଅଧିକାରୀ ନିୟାମକଗଣ ଶିଳ୍ପ ବିଶେଷଜ୍ଞ ଓ ଉଦ୍ଭାବକମାନେ ଅନ୍ତର୍ଜାତୀୟ ବ୍ଲକ୍ଚେନ୍ ସମ୍ମିଳନୀରେ ବ୍ଲକ୍ଚେନ୍ କୌଶଳ ଉପରେ ନିଜସ୍ୱ ମତ ଉପସ୍ଥାପନ କରିଛନ୍ତି ପ୍ରେଜ୍ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବଡ଼ ହେବାପାଇଁ ସ୍ୱପ୍ନ ଦେଖିବା ଏବଂ ନିଜ ପାଇଁ ତଥା ପରିବାରପାଇଁ ତତା ସମାଜ ପାଇଁ ବିଶେଷକରି ଅବହେଳିତ ବ୍ୟକ୍ତିମାନଙ୍କ ଲାଗି ଉଚ୍ଚ ଆଶା ଆକାଂକ୍ଷା ରଖିବା ସକାଶେ ଯୁବସମ୍ପ୍ରଦାୟକୁ ଆହ୍ୱାନ ଜଣାଇଛନ୍ତି

ଲୋକମାନଙ୍କର ଆଶା ଆକାଂକ୍ଷା ପ୍ରରଣ କରିବାପାଇଁ ବିଭିନ୍ନ କ୍ଷେତ୍ରରେ ବିକାଶ ସାଧନର ଆବଶ୍ୟକତା ରହିଛି ସେ କହିଛନ୍ତି ଏକବିଂଶ ଶତାବ୍ଦୀରେ ଚତୁର୍ଥ ଶିଳ୍ପ ବିପ୍ଲବ ପାଇଁ ଆଇଆଇଟି ହାଇଦ୍ରାବାଦ ନିଜର ମହତ୍ୱ ପ୍ରତିପାଦନ କରିବାର ଆବଶ୍ୟକତା ରହିଛି ସେ କହିଛନ୍ତି ଦେଶର ସର୍ବୋଭମ ବୈଜ୍ଞାନିକ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନ ଗୁଡ଼ିକ କେବଳ ଶିକ୍ଷାଦାନ ଓ ଡିଗ୍ରୀ ପ୍ରଦାନ ଭିତରେ ସୀମିତ ନରହି ନୂଆ ଉଦ୍ଭାବନ କାରିଗରୀ ବିଦ୍ୟାର ପ୍ରସାର ଏବଂ କାରିଗରୀ ବିଦ୍ୟାଭିତ୍ତିକ ଷ୍ଟାର୍ଟଅପ୍ କମ୍ପାନୀ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ପୂର୍ବରୁ ଶ୍ରୀ କୋବିନ୍ଦ ସିକନ୍ଦରାବାଦସ୍ଥିତ ରାଷ୍ଟ୍ରପତି ନିଳୟମରେ ଚାରାରୋପଣ କରି ତେଲେଙ୍ଗାନାରେ ଚାଲିଥିବା ଚାରାରୋପଣ ଅଭିଯାନ ହରିତହରମ କାର୍ଯ୍ୟକ୍ରମକୁ ପ୍ରୋହାହିତ କରିଥିଲେ ସେ କହିଛନ୍ତି ଆଇଆଇଟି ହାଇଦ୍ରାବାଦ ପରିବେଶ ବ୍ୟବସ୍ଥାରେ ଏକ ପେଶ୍ଚସ୍ଥଳୀ ଭାବେ ଉଭାହୋଇ ପରିବେଶ ସୁରକ୍ଷାପାଇଁ ଅଧିକ ଶକ୍ତି ଯୋଗାଇ ପାରିବା ଦିଗରେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ସେଠାରୁ ସେ ତାମିଲ୍ନାଡୁ ଯାଇ ଡିଏମ୍କେ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କୁ ଚେନ୍ନାଇର କାବେରୀ ହସ୍କିଟାଲ୍ରେ ସାକ୍ଷାତ୍ କରି ଭଲମନ୍ଦ ପଚାରି ବୁଝିଥିଲେ ଆଜି ସନ୍ଧ୍ୟାରେ ଶ୍ରୀ କୋବିନ୍ଦ୍ କେରଳରେ ଯାଇ ପହଞ୍ଚିବେ ଏବଂ କେରଳ ବିଧାନସଭାର ହୀରକ ଜୟନ୍ତୀ ଗଣତନ୍ତ୍ର ପର୍ବର ଉଦ୍ଯାପନୀ ଉତ୍ସବକୁ ଆସନ୍ତାକାଲି ଥିରୁବନନ୍ତପୁରମ୍ଠାରେ ଉଦ୍ଘାଟନ କରିବେ ଜେଡିୟୁ ଅପୋଜିସନ୍ ଜନତା ଦଳ ୟୁନାଇଟେଡ୍ କହିଛି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଇସ୍ତଫା ଦେବେ ନାହିଁ ଏବଂ ମୁଜାଫର୍ପୁର ବାଳିକା ଗୃହ ବଳାକ୍ୱାର ମାମଲାରେ ସୁପ୍ରିମ୍କୋର୍ଟଙ୍କ ତଦାରଖରେ ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ଅଛନ୍ତି ନୂଆଦିଲ୍ଲୀରେ ଜନତା ଦଳ ୟୁନାଇଟେଡ଼୍ ନେତା କେସି ତ୍ୟାଗୀ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଗତକାଲି ଦିଲ୍ଲୀରେ ଅର୍ଜେଡିଦ୍ୱାରା ଆୟୋଜିତ ବିରୋଧି ଦଳଗୁଡ଼ିକର ଶୋଭାଯାତ୍ରାକୁ ସମାଲୋଚନା କରିଛନ୍ତି ସେ କହିଛନ୍ତି ରାଜ୍ୟରେ ଏଭଳି ଲଜାଜନକ ଓ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରୁ ରାଜନୈତିକ ଫାଇଦା ଉଠାଇବାପାଇଁ ବିରୋଧ ଦଳଗୁଡ଼ିକ ଉଦ୍ୟମ ଚଳାଇଛନ୍ତି ସେ କହିଛନ୍ତି ଘଟଣାର ତଦନ୍ତ କ୍ଷେତ୍ରରେ ତଦାରଖ କରିବାକୁ ନିତୀଶ କୁମାର ପାଟନା ହାଇକୋର୍ଟକୁ ଚିଠି ଲେଖିସାରିଛନ୍ତି ଏବଂ ସୁପ୍ରିମ୍କୋର୍ଟଙ୍କ ତଦାରଖରେ ଯଦି ତଦନ୍ତ ହୁଏ ପାର୍ଟି ଏଥିପାଇଁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି ସେ କହିଛନ୍ତି ଏହି ମାମଲାରେ ସମ୍ପୁକ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଆର୍ଜେଡି ଓ ଅନ୍ୟ ବିରୋଧି ଦଳଗୁଡ଼ିକର ଦାବି ଅନ୍ତ୍ଯାୟୀ ସିବିଆଇଦ୍ୱାରା ତଦନ୍ତପାଇଁ ମଧ୍ୟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି

ଉଦ୍ଧାରକାରୀ ଦଳ ତ୍ରରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚ ମୃତ ଓ ଆହତ ବ୍ୟକ୍ତିମାନଙ୍କୁ ଜିଲ୍ଲା ସଦର ହସ୍କିଟାଲରେ ପହଞ୍ଚାଇଥିଲେ

ସୀମିକୋଟରୁ ଅସ୍ଥାୟୀ ଭାବେ ବିମାନ ଚଳାଚଳ ବନ୍ଦ ରହିଛି

ନେପାଳସ୍ଥିତ ଭାରତୀୟ ଦୃତାବାସ କହିଛି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଦିନେ କିମ୍ବା ଦୁଇଦିନ ଭିତରେ ପାଗ ଭଲହେଲେ ଅଟକି ରହିଥିବା ତୀର୍ଥଯାତ୍ରୀମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ନିୟମିତ ବିମାନ ଚଳାଚଳ ଆରମ୍ଭ ହେବ

ଆଜି ଚାରିକର୍ ଅଞ୍ଚଳରେ ଖଳାଜାଇରେ ଥିବା ପହରାଦାର ଦଳ ଉପରେ ଏହି ଆକ୍ରମଣ ଘଟିଥିଲା

ଏହି ଘଟଣାପାଇଁ ତାଲିବାନ୍ ନିଜକୁ ଦାୟୀ କରିଥିବାର ଜଣାପଡ଼ିଛି ୟୁଏନ୍ ଇଣ୍ଡିଆ ଶାନ୍ତିରକ୍ଷା ମିଶନରେ ଭାରତର ଅବଦାନକୁ ଜାତିସଂଘ ପ୍ରଶଂସା କରିଛି ଶାନ୍ତିରକ୍ଷା ପାଇଁ ଭାରତର ଯବାନମାନେ ପ୍ରେରଣାଦାୟୀ ସେବା ଯୋଗାଉଥିବା ଜାତିସଂଘ ପକ୍ଷରୁ ଦର୍ଶାଯାଇଛି ଶାନ୍ତିରକ୍ଷା କାର୍ଯ୍ୟାନୁଷ୍ଠାନପାଇଁ ମହା ଉପସଚିବ ଜିଆନ୍ ପିରେ ଲାକ୍ରୋଇକ୍ସ କହିଛନ୍ତି ବିପଦପ୍ରର୍ଷ୍ଣ ଜୀବନ ଯାପନ କରୁଥିବା ଲୋକମାନଙ୍କୁ ସୁରକ୍ଷା ଯୋଗାଇବାପାଇଁ ଫଳପ୍ରଦ ଅଂଶଗ୍ରହଣ କ୍ଷେତ୍ରରେ ନୃଆ ନୂଆ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ଦିଗରେ ଭାରତ ଭଳି ଭାଗିଦାରୀ ରାଷ୍ଟ୍ରଗ୍ରଡ଼ିକର ନିରନ୍ତର ଅବଦାନ ପ୍ରତି କାତିସଂଘ କୃତଜ୍ଞ ରହିବ

ଶାନ୍ତିରକ୍ଷୀ ବାହିନୀରେ କାମ କରିବାପାଇଁ ଯେଉଁ ଦେଶଗୁଡ଼ିକ ସେମାନଙ୍କର ମହିଳା ଓ ପୁରୁଷ ଯବାନମାନଙ୍କୁ ପଠାଉଛନ୍ତି ସେହି ଦେଶଗୁଡ଼ିକ ପ୍ରତି କାତିସଂଘ କୃତଜ୍ଞତା ଜ୍ଞାପନ କରୁଛି ବୋଲି ଏହି ଅଭିଯାନରେ ଦର୍ଶାଯାଇଛି

ସେ କହିଛନ୍ତି ରାଷ୍ଟ୍ରପତି ଛିଡାହୋଇ ଭାଷଣ ଦେଉଥିବା ସମୟରେ ତାଙ୍କ ନିକଟରେ ଦୁଇଟି ଡ୍ରୋଣ ଅବତରଣ କରିଥିଲା

ଏହି ଘଟଣା ପରେ ଅନେକ ଲୋକଙ୍କୁ ଗିରଫ କରାଯାଇଛି ଶ୍ରୀ ମଦୁରୋ ପଡୋଶୀ ରାଷ୍ଟ୍ର କଲମ୍ବିଆ ଏବଂ ଆମେରିକାରେ ଥିବା କେତେକ ବ୍ୟକ୍ତି ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ତେଣେ କଲୟିଆ ଏହି ଅଭିଯୋଗକୁ ଖଣ୍ଡନ କରି କହିଛି ମଦୁରୋଙ୍କ ଅଭିଯୋଗ ସଂପ୍ରର୍ଣ୍ଣ ଭିତ୍ତିହୀନ